ଚଳିତ ଥର ବାୟୁସେନା ଏହା ପାଇବାକୁ ମନୋନୀତ ହୋଇଥିବାବେଳେ ଓଡ଼ିଶାରେ ଥିବା ଏୟାରେ ଡିଫେନ୍ କଲେଜ ପରିସରରେ ଏହି ଜାତୀୟ ସ୍ତର ସମାରୋହ ଅନୁଷ୍ପିତ ହେଉଛି

ଅନ୍ୟପକ୍ଷରେ ନିହାରିକାଙ୍କ ବାପା ଓ ମା'ଙ୍କଠାରୁ ନମୁନା ସଂଗ୍ରହ କରି ଡିଏନ୍ଏ ଟେଷ କରାଯିବ ବୋଲି ଜଣାପଡ଼ିଛି

ସିବିଆଇର ଏକ ସ୍ୱତନ୍ତ ଦଳ କଟକ ତୁଳସୀପୁରରେ ଥିବା ଆଶୀର୍ବାଦ ବେହେରାଙ୍କ ବାସଭବନରେ ଭୋର୍ ସମୟରେ ପହଞ୍ ଥିଲା

ତେବେ ସ୍ୱାସ୍ସ୍ୟଗତ କାରଣ ଦର୍ଶାଇ ଆଶୀର୍ବାଦଙ୍କ ଓକିଲ ତାଙ୍କର ଜାମିନ ଆବେଦନ କରିଥିବା ଜଣାପଡ଼ିଛି

ମାତ୍ର ଚାଷରେ କ୍ଷତି ଯୋଗୁଁ ଋଣ ଶୁଝି ନ ପାରି ସେ ଆତ୍କହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି